ପ୍ରଧାନମନ୍ତୀ କହିଛନ୍ତି ପ୍ଲାଷ୍ଟିକ୍ର ପୁନଃ ବ୍ୟବହାର କରି ଏଥରୁ ଇନ୍ଧନ ବାହାର କରାଯାଇପାରିବ

ସ୍ୱଅନ୍ତଃ ସୁଖାୟ ହିଁ ସେବାର ମହତ୍ତ ଏବଂ ଏହାଦ୍ୱାରା ମନରେ ଗଭୀର ଶାନ୍ତି ସୃଷ୍ଟି ହୋଇଥାଏ

ଏହାକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିବାପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ସେ କହିଛନ୍ତି

ଏହି ଅଭିଯାନ ଏକ ଗଣ ଆନ୍ଦୋଳନରେ ପରିଶତ ହେବ ସହ ଅଙ୍ଗନଓ୍ୱାଡ଼ି କର୍ମୀମାନେ ଅମଳ ସମୟରେ ଲୋକଙ୍ଙଠାରୁ ମୁଠାଏ ଲେଖା ଧାନ ବା ଶସ୍ୟ କିପରି ସଂଗ୍ରହ କରୁଛନ୍ତି ତାହା ଦର୍ଶାଇଛନ୍ତି ଏହି ଶସ୍ୟରେ ମହିଳା ଓ ଶିଶୁମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇଛି

ଏହି ଯୋଜନା ଅନ୍ୟତ୍ର କାର୍ଯ୍ୟକାରୀ ହେବା ଉଚିତ ବୋଲି ସେ ମତ ଦେଇଛନ୍ତି

ବିଶ୍ୱ ସମୁଦାୟକୁ ପରିବେଶ ଓ ବନ୍ୟଜନ୍ତୁଙ୍କ ପ୍ରତି ଭାରତର ସମବେଦନା ଓ ସମର୍ଥନ ସମ୍ପର୍କରେ ଅବଗତ କରାଇବାକୁ ଏହି କାର୍ଯ୍ୟକ୍ରମ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ଜିମ୍ କର୍ବେଟ୍ ଜାତୀୟ ଉଦ୍ୟାନ ଏବଂ ଉତ୍ତର ପୂର୍ବ ବନାଅଳ ପରିଭ୍ରମଣ କରି ଲୋକେ ଏହାର ଜୀବଜନ୍ତୁ ଓ ପରିବେଶ ସମ୍ପର୍କରେ ଅଧିକ ଜାଣିବାକୁ ସେ ପରାମର୍ଶ ଦେଇଛନ୍ତି

ଏହି ବିଚାରର ବାହାରକୁ ଯାଇ ଆମକୁ ଏହାର ସଂରକ୍ଷଣ ଉପରେ ଧାନ ଦେବାକୁ ପଡ଼ିବ

ଘର ବାହାରେ ଶୋଇଥିବା ବେଳେ ଦନ୍ତାହାତୀ ତାଙ୍କୁ ଆକ୍ରମଣ କରିଥିଲା ଫଳରେ ଘଟଣାସ୍ଚଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ସେହିପରି ହମିରପୁରରେ ହାତୀ ଆକ୍ରମଣରେ ଏକ ଦମ୍ମତି ଗୁର୍ତର ଆହତ ହୋଇଛନ୍ତି ସେମାନେ ହେଲେ କର୍ଗ୍ଣାକର ସାହୁ ଓ ତାଙ୍କ ପତ୍ନୀ ପଦ୍ନିନୀ ସାହୁ ସେମାନଙ୍କୁ ଗୁରୁତର ଅବସ୍ଥାରେ ସୟଲପୁର ବୁଲ୍ଲାର ଭୀମସାର ମେଡ଼ିକାଲରେ ଭର୍ତ୍ତି କରାଯାଇଛି

ଜଣେ ନିଖୋଜ ଗଞ୍ଠାମ କିଲ୍ଲ ହିଞ୍ଞିଳିକାଟୁ ଥାନା ଅନ୍ତର୍ଗତ କାଞ୍ଞିଆମା ଗାଁରେ ଖୁଦୁରୁକୁଣୀ ଓଷା ପାଇଁ ନଦୀକୁ ପୂଜା କରିବାକୁ ଯାଇ ଜଣେ ବାଳିକା ଆଜି ନିଖୋଜ ହୋଇଯାଇଛନ୍ତି

ଏହାର ପ୍ରଭାବରେ ଉତ୍ତର ଓ ଉପକ୍ଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସୟାବନା ରହିଛି